ରାଜନାଥ ସିଂ ମିଟିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଦାଖ ପରିସ୍ଥିତି ଉପରେ ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ବିପିନ ରାଓଡ୍ ଏବଂ ତିନି ସେନାର ମ୍ରଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଆମ ସମ୍ଭାଦଦାତା ସରକାରୀ ସ୍ତ୍ରକ୍ର ଉଦ୍ଧାର କରି କହିଛନ୍ତି ପରିସ୍ଥିତି ସମୀକ୍ଷା ପରେ ବାସ୍ତବ ନିୟନ୍ତ୍ରଣ ରେଖା ଏଲ୍ଏସି ଅଞ୍ଚଳରେ ଚୀନର ପିପ୍ରଲ୍ସ ଲିବରେସନ ଆର୍ମିର ଯେକୌଣସି ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନାକୁ ସ୍ୱାଧୀନତା ଦିଆଯାଇଛି ଚୀନ ସଂଲଗୁ ସୀମାର ପ୍ରହରା ବ୍ୟବସ୍ଥାରେ ପରିବର୍ତ୍ତନ କରି ଏଣିକି ନ୍ବୁଆ ରଣକୌଶଳ ଆପଣାଇବା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ସ୍ଥଳସୀମା ଆକାଶ ଓ ସମୁଦ୍ର ବକ୍ଷରେ ଚୀନର ଗତିବିଧି ଉପରେ ଅଧିକ ସତର୍କ ଦୃଷ୍ଟି ରଖିବା ପାଇଁ ମଧ୍ୟ ସେନାମୁଖ୍ୟଙ୍କୁ ପରାମର୍ଶ ଦିଆଯାଇଛି

ଇତିମଧ୍ୟରେ ସୀମାନ୍ତ ଅଞ୍ଚଳକ୍ତ ଭାରତ ପକ୍ଷର୍ତ ଲଢ୍ରଆ ବିମାନ ଅନ୍ୟାନ୍ୟ ଅସ୍ତଶସ୍ତ ଏବଂ ସୁରକ୍ଷା ବଳକୁ ମୁତ୍ୟନ କରାଯାଇଛି ଏପରିକି ତିନି ସେନାକୁ ଅସ୍ତଶସ୍ତ କିଶିବାପାଇଁ ମଧ୍ୟ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି

ସଶସ୍ତ ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଷ୍ଟ ଟ୍ରାକ୍ ପ୍ରକ୍ରିୟାରେ ତିନି ସେନାକୁ ଏହି କ୍ଷମତା ପ୍ରଦାନ କରାଯାଇଛି ପିଏମ୍ ଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯୋଗ ଜନସାଧାରଣଙ୍କ ଏକାଠି କରି ଏକ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ପ୍ରଦାନ କରିଥାଏ ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଗତକାଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଏକତାର ଶକ୍ତି ଓ ନିରପେକ୍ଷତାର ପ୍ରତୀକ ଭାବେ ଉଭା ହୋଇଛି ଏହା ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ଆସ୍ଥା ଓ ରାଷ୍ଟ୍ର ନିର୍ବିଶେଷରେ ସମସ୍ତଙ୍କୁ ଆପଣାଇବାରେ ସହାୟକ ହୋଇପାରିଛି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 ପ୍ରଧାନମନ୍ତ୍ରୀ କହିଛନ୍ତି କୀବନର ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଯୋଗ ଆମକୁ ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ପ୍ରଦାନ କରିବା ସହିତ ମାନସିକ ଶାନ୍ତି ମଧ୍ୟ ଯୋଗାଇଥାଏ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 ଟ୍ୱିଟ୍ ଯୋଗେ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ବଳରେ ଭାରତୀୟ ସଂସ୍କୃତିର ଏହି ମଲ୍ୟବାନ ଭେଟିକୁ ବିଶ୍ୱ ସ୍ତରରେ ଗ୍ରହଣୀୟତା ମିଳିପାରିଛି ଏଚ୍ଆର୍ଡି ମିନିଷ୍ଟର ଯୋଗ ସ୍କୁଲ୍ ପାଠ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ଲାଗି ଅନ୍ଲାଇନ୍ ଯୋଗ କୁଇଜ୍ ପ୍ରତିଯୋଗିତାକୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଶ୍ରଭାରମ୍ଭ କରିଛନ୍ତି ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଏନ୍ସିଇଆର୍ଟିଦ୍ୱାରା ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି ଏହା ଦେଶର ଷଷ୍ଠରୁ ଦ୍ୱାଦଶ ଶ୍ରେଶୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଲାଗ୍ର ହେବ ଶ୍ରୀ ନିଶଙ୍କ କହିଛନ୍ତି ଏହି ପ୍ରତିଯୋଗିତା ଆୟୋଜନ କରିବା ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ବିଭିନ୍ନ ପ୍ରକାର ଯୋଗାଭ୍ୟାସ ସମ୍ପକରେ ଉତ୍ସାହିତ କରିବା ଏବଂ ଉପଯୁକ୍ତ ଓ ପ୍ରମାଣସିଦ୍ଧ ସୂତ୍ରରୁ ସୂଚନା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମଦ୍ୱାରା ପିଲାମାନଙ୍କ ମଧ୍ୟରେ ଯୋଗ ପ୍ରତି ଆଗ୍ରହ ବଢ଼ିବ ଏବଂ ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତରେ ଏହାକୁ ପ୍ରୟୋଗ କରିବାର କଳା ଶିଖିବେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ଲିଖିତ ପ୍ରଶ୍ମଗୁଡ଼ିକୁ ଅଡ଼ିଓ ବାର୍ତ୍ତାରେ ପରିଣତ କରିବାର ବ୍ୟବସ୍ଥା ହୋଇଛି ଏହି ପ୍ରତିଯୋଗିତାରେ ବହୁ ଉତ୍ତରଭିତ୍ତିକ ବର୍ଗର ପ୍ରଶ୍ନ ପଡ଼ିବ ଏବଂ ହିନ୍ଦୀ ଓ ଇଂରାଜୀରେ ଏହା ପ୍ରସ୍ତୁତ କରାଯିବ ଛାତ୍ରଛାତ୍ରୀମାନେ ଚାର୍ହିଲେ ନିଜ ଇଚ୍ଛା ଅନୁସାରେ ଯେକୌଣସି ଭାଷାରେ ଉତ୍ତର ଦେଇପାରିବେ

ସେହିପରି ଦେଶରେ କୋଭିଡ୍ ନାଇକ୍ଷିନ ପରୀକ୍ଷା ହାର ମଧ୍ୟ ବୃଦ୍ଧି ପାଇଛି

ବିଚାରପତି ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠରେ ଏହି ଆବେଦନଗୁଡ଼ିକର ଶୁଣାଣି ହେବ ବୋଲି ସୁପ୍ରିମ୍କୋର୍ଟର ଆସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି

ସ୍ୱଚନାଯୋଗ୍ୟ କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର ପୁରୀରେ ଚଳିତ ବର୍ଷ ରଥଯାତ୍ରା ବନ୍ଦ୍ କରିବାକୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆଗତ ଏକ ମାମଲାର ବିଚାର କରି ସୁପ୍ରିମ୍କୋର୍ଟ ରଥଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି କଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଥିଲେ

କରୋନା ଯୋଦ୍ଧାଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଗତ ମାର୍ଚ୍ଚ ଶେଷ ସପ୍ତାହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସ୍ୱାସ୍ଥ୍ୟ ବୀମା ଯୋଜନା ନେଇ ଘୋଷଣା କରିଥିଲେ ନିୟୁ ଇଣ୍ଡିଆ ଆସ୍ଥ୍ୟରାନ୍କ କମ୍ପାନୀ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି

ଜମ୍ମୁ କାଶ୍ମୀରର ପୁଞ୍ ଓ କାଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନାବାହିନୀର ଆଗୁଆ ଘାଟୀ ଏବଂ ନିକଟସ୍ଥ କନବସତି ଗୁଳିଗୋଳା ମାଡ଼ କରିଛି ପ୍ରତିରକ୍ଷା ସ୍ନତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ପାକିସ୍ତାନ ପଟୁ ଏହିଭଳି ଆକ୍ରମଣ କରାଯାଇଥିଲା

ଏହାର ଜାବବ୍ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିଲା ତେବେ ସୀମା ସୁରକ୍ଷା ବାହିନୀର କେହି ମୃତାହତ ହୋଇ ନାହାନ୍ତି

ପ୍ରକ୍ରିୟା ଜାରି ରହିଛି

କୋଭିଡ଼୍ ନାଇଷ୍ଟିନ୍ ମହାମାରୀ ସମୟରେ ତପସିଲ୍ଭୁକ୍ତ ଉପଜାତିଙ୍କ ଜୀବନ ଓ କୀବିକାକୁ କ୍ଷତି ପହଞ୍ଚାଇଥିବାବେଳେ ଏହି ପରିମାଣର ଅର୍ଥ ସେମାନଙ୍କ ପାଇଁ ମହୌଷଧି ଭାବେ କାର୍ଯ୍ୟ କରିବ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୂଷିରେ ରଖି ଗତ ଦୂଇ ସପ୍ତାହ ଧରି କ୍ରମାଗତ ଭାବେ ତୈଳ ଦରରେ ବୃଦ୍ଧି କରାଯାଇଛି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କହିଛି ଅନ୍ତର୍କାତୀୟ ବଜାରରେ ତୈଳ ଦର ହ୍ରାସ ନ ହେବା ଯାଏ ଏଭଳି ପରିସ୍ଥିତି କାରି ରହିବ